ଆସନ୍ତାକାଲି ଯିବେ ଗଜପତି ଜିଲ୍ଲା

ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିପୋର୍ଚକୁ ଆଧାର କରି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି

ସେମାନେ ସ୍ଚାନୀୟ ଲୋକଙ୍କ ସହ ଆଲୋଚନା କରି ବନ୍ୟା ଜନିତ ଷୟକ୍ଷତିର ତଥ୍ୟ ସଂଗ୍ରହ କରିଛନ୍ତି

ଏନେଇ ଆଜି କେନ୍ଦ କ୍ୟାବିନେଟ୍ ମଞ୍ଚୁର ପ୍ରଦାନ କରିଛି

କେନ୍ଦ୍ରମନ୍ତୀ ଜୁଏଲ ଓରାମ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି

ହାଜର ହେବା ସହ ନିଜର ମତାମତ ସତ୍ୟପାଠ ମାଧ୍ଧମରେ ଦେବାକୁ ମଧ୍ଧ କୁହାଯାଇଛି

ଡାରେ ମାଓବାଦୀ ଆକ୍ରମଣ ଘଟଶାରେ ଶହୀଦ ସାମ୍ଘାଦିକ ଅଚ୍ୟୁତାନନ୍ଦ ସାହୁଙ୍ଙୁ ଶ୍ରଦ୍ଧାଞ୍ଞଳୀ ପ୍ରଦାନ ସହିତ ତାଙ୍କର ଅମର ଆମାର ସଦଗତି ଉଦ୍ଦେଶ୍ୟରେ ବୌଦ୍ଧଜିଲା ସାମାଦିକ ସଂଘ ପକ୍ଷର୍ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଷିତ ହୋଇଯାଇଛି

ବୈଠକରେ ଆଇନ୍ଜୀବୀଙ୍କୁ ମାଡ଼ମାରି ଥିବା ପୁଲିସ୍ଙ୍କୁ ଗିରଫ୍ କରିବା ପାଇଁ ଦାବି ହୋଇଛି

ସେହି ସମୟ ସରିଛି

ପ୍ରଥମ ପର୍ଯ୍ୟାୟରେ ସିଙ୍ଗଲ ୟୁଜ୍ ପଲାଷିକ୍ ବ୍ୟବହାର ବନ୍ଦ କରିବାକୁ ସମସ୍ତ ପଦକ୍ଷେପ ନିଆଯାଉଛି

ସହରର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଷାନ ଓ ବୁଲାବିକାଳିଙ୍କଠାରୁ ପଲିଥିନ ବ୍ୟାଗ୍ ଜବତ ହୋଇଥିବା ସ୍ଚନା ମିଳିଛି

ଜବତ ହୋଇଥିବା ନକଲି ଜର୍ଦ୍ଦାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ୍ ସୃତ୍ରରୁ ଜଣାପଡ଼ିଛି